ବିଭିନ୍ନ ସ୍ଥାନରେ ପୋଡ଼ାଜଳା ରାସ୍ତା ଅବରୋଧ ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ ଶୀତ ଲହରୀ ଜାରି

ଅବାଧ ନିର୍ବାଚନ ନେଇ ବିଜେପିର ସନ୍ଦେହ ରହିଛି ବୋଲି ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ତା କହିଛନ୍ତି ଏହି ଅଧିକାରୀମାନେ ଶାସକ ଦଳର ହାତବାରିସୀ ସାଜିଥିବା ବିଜେପି ଅଭିଯୋଗ ଆଣିଛି ରାକ୍ୟ ବିଜେପିର ଏକ ଟିମ୍ ଗୃହ ସଚିବଙ୍କୁ ଭେଟି ଏହି ଦାବି କରିଛନ୍ତି

ଏହାପରେ ତାଙ୍କୁ ଦଳୀୟ କର୍ମୀମାନେ ଏକ ବାଇକ୍ ଶୋଭାଯାତ୍ରା କରି ଷ୍ଟେଟ ଗେଷ୍ ହାଉସ୍କୁ ନେଇଥିଲେ

ଏହାସହ ଆଜି ସଂଧାରେ ବୁଦ୍ଧିଜୀବୀ ଓ ଦଳୀୟ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି

ଏହାଦ୍ୱାରା ଯାତାୟତ ବାଧାପ୍ରାପ୍ତ ହୋଇଛି ଏଥିପାଇଁ ବାଲିଗୁଡା ଦାରିଙ୍ଗିବାଡି ମଧ୍ଧରେ ଗାଡ଼ି ଚଳାଚଳ ପ୍ରରାପୁରି ବନ୍ଦ ରହିଛି

ଭାରତ ବନ୍ଦ ଡାକରାର ଆଂଶିକ ପ୍ରଭାବ ପଡିଛି

ବିସ୍କୋରଣରେ ରାସ୍ତା ସାମାନ୍ୟ କ୍ଷତି ହୋଇଥିବାବେଳେ କେହି ମୃତାହତ ହୋଇନାହାନ୍ତି

ଫଳରେ ସାଧାରଶ ଜୀବନଯାତ୍ରା ପୁଶିଥରେ ପ୍ରଭାବିତ ହୋଇଛି